ସେହିପରି ପାଇକ ବିଦ୍ରୋହର ବିସ୍ତୁତ ବିବରଣୀ ପ୍ରସ୍ତୁତି ସହ ଏକ ପ୍ରାମାଶିକ ଚିତ୍ର ନିର୍ମାଶ ଲାଗି ପଦକ୍ଷେପ ନିଆଯିବ ଏବଂ ଏହା ଉପରେ ସ୍ୱତନ୍ତ ଡାକ ଟିକଟ ପ୍ରଚଳନ କରାଯିବ ବୋଲି କେନ୍ଦ୍ରମନ୍ତୀ କହିଛନ୍ତି

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ବଦ୍ରିନାରାୟଣ ପାତ୍ର ଏହି ସ୍ଚନା ଦେଇଛନ୍ତି

ଏଥିପାଇଁ ପୁଳିସ୍ କର୍ମଚାରୀଙ୍କୁ ସ୍ୱତନ୍ତ ପିଓଏସ୍ ମେସିନ୍ ପ୍ରଦାନ କରାଯିବ

ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ରାଉରକେଲା ବ୍ରହ୍କପୁର ସମ୍ଭଲପୁର ବାଲେଶ୍ୱର ପୁଲିସ୍ ବ୍ୟବହାର କରିବା ନେଇ ଯୋଜନା କରାଯାଉଥିବା ଡିଜି ଶ୍ରୀ ଶର୍ମା କହିଛନ୍ତି

ଆନ୍ଦୋଳନରେ ସମସ୍ତ ରାଜନୈତିକ ଦଳ ସାମାଜିକ ଅନୁଷ୍ଠାନ ବ୍ୟାବସାୟିକ ଅନୁଷ୍ଠାନ ସାମିଲ ହୋଇଛନ୍ତି

ଚଳିତ ବର୍ଷ ସ୍ୱଳ ବୃଷ୍ଟିପାତ ଯୋଗୁଁ ଏହି ପଞ୍ଚାୟତର ଶହ ଶହ ହେକୁର ଜମିରେ ଧାନଚାଷ ମରୁଡ଼ିରେ ଉକୁଡ଼ି ଯାଇଥିବାର ଅଭିଯୋଗ ହୋଇଛି

ଗୟା ନାରୟଶଙ୍କର ସୁରିଶପଦର କୁହୁରାକୋଟ ବେଲଗାଁ ଓ ଝରିଗାଁରେ ଥିବା ଘରେ ଚଢ଼ଉ ହୋଇଛି

ଆକି ବେଲ୍ଜିୟମ୍ ପାକିସ୍ତାନ ମଧାରେ ମୁକାବିଲା ହେବାକୁ ଥିବା ବେଳେ ଅନ୍ୟ ଏକ ମ୍ୟାଚ୍ରେ ନେଦରଲ୍ୟାଣ୍ଡ କାନାଡାକୁ ଭେଟିବ